ଆସନ୍ତାକାଲି ପ୍ରଚାରର ଶେଷ ଦିନ

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ତାଙ୍ଦ୍ାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରକୁ ଭାରପ୍ରାପ୍ତ ମନ୍ତୀ ଉତ୍ତର ରଖିବାରୁ ସେ ଏହାକୁ କଡ଼ା ସମାଲୋଚନା କରିଥିଲେ

ଏହି ଚମ୍ମିଆନ୍ସିପ୍ ପାଇଁ କଟକ ସହରକୁ ଆକର୍ଷଣୀୟ ଡ଼ଙଗରେ ସଜାଯାଇଛି

ହରିଚନ୍ଦନପୁର ବ୍ଲକ ବଡସିଆଳିମାଳ ଗାଁରେ ଦୁଇଜଶଙ୍କର ମୃତ୍ୟୁ ଘଟିଥିବାବେଳେ ଠାକୁରପଡା ଗାଁରେ ବଜ୍ରାଘାତରେ ଜଶଙ୍କର ମୃତ୍ୟୁ ଘଟିଛି ଅନ୍ୟ ଜଣେ ଗୁରୁତରଙ୍ଙୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ଆକି ଅପରାହୁରେ ହଠାତ୍ ଘଡଘଡି ସହ ବର୍ଷା ହୋଇଥିଲା ଏହି ସମୟରେ ନିଜ ବିଲ ଠାକୁରପଡାରେ କାମ କରୁଥିବା ବେଳେ ଜୟନ୍ତୀ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା